ନୀତି ଆୟୋଗର ଚତୁର୍ଥ ପରିଚାଳନା ପରିଷଦ ବୈଠକରେ ପ୍ରାର ଅଭିଭାଷଣ ପ୍ରଦାନ କରି ଶ୍ରୀ ମୋଦି ଅର୍ଥନୈତିକ ଅସନ୍ତୁଳନକୁ ପ୍ରାଥମିକତା ଭିଭିରେ ଦୂରେଇବାକୁ ଗୁରୁତ୍ୱ ଦେଇଛନ୍ତି

ପିଏମ୍ ନିତି ଆୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମୂଦ୍ରା ଯୋଜନା ଧନକନ ଯୋକନା ଏବଂ ଷ୍ଟାଣ୍ଡ୍ଅପ୍ ଭାରତ ଭଳି ଯୋଜନା ଦେଶର ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ବିଶେଷ ସହାୟକ ହୋଇ ପାର୍ଚ୍ଛି ଆଜି ରାଷ୍ଟପତି ଭବନଠାରେ ଅନୁଷ୍ଠିତ ନିତି ଆୟୋଗ ପରିଚାଳନା ପରିଷଦର ଚତୁର୍ଥ ବୈଠକରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ପ୍ରାନ୍ତର ମଧ୍ୟରେ ରହୁଥିବା ଅର୍ଥନୈତିକ ଅସନ୍ତୁଳନକୁ ଦୂରେଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଆୟୁଷମାନ ଭାରତ ଯୋଜନା ଅଧୀନରେ ଦେଢ଼ ଲକ୍ଷ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ନିର୍ମାଣ କରାଯାଇଛି

ତେବେ ଏହାକୁ ଅଧିକ ତ୍ୱରାନ୍ୱିତ କରିବାକୁ ହେଲେ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାର ଆବଶ୍ୟକତା ରହିଛି

ଏହି ଅବସରରେ ପ୍ରଧାନମନ୍ତ୍ରୀ ବନ୍ୟା ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆସ୍ପାସନା ଦେଇ କହିଛନ୍ତି ଯେ କ୍ଷତିଗ୍ରସ୍ତ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ତରଫରୁ ଆବଶ୍ୟକ ସହଯୋଗ ପ୍ରଦାନ କରାଯିବ ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀଗଣ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ତଥା ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଅଛନ୍ତି ହୋମ୍ ଜେ ଆଣ୍ଡ କେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ଅସ୍ତ୍ରବିରତି ଅବଧି ଆଉ ବୃଦ୍ଧି କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଟ୍ୱିଟ୍ ମାଧ୍ୟମରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଏ ନେଇ ସୁରକ୍ଷା କର୍ମୀଙ୍କୁ ନିର୍ଦ୍ଦେଶନାମା କ୍କାରି କରାଯାଇଛି ଆତଙ୍କବାଦ କାର୍ଯ୍ୟକଳାପ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ନେବାକୁ ସୁରକ୍ଷା କର୍ମୀଙ୍କୁ କୁହାଯାଇଛି ରମ୍ଜାନ ମାସରେ ସୁରକ୍ଷା କର୍ମୀ ଆତଙ୍କବାଦୀଙ୍କ ବିରୁଦ୍ଧରେ ପଦକ୍ଷେପ ନେଇ ଯଥେଷ୍ଟ ସତର୍କତା ଅବଲମ୍ଭନ କରୁଥିଲେ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଏହା ସତ୍ୱେ ଆତଙ୍କବାଦୀ ସାଧାରଣ ନାଗରିକ ଏବଂ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ ଜାରି ରଖିଥିଲେ ଫଳ ସ୍ୱରୁପ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା ତେବେ ରମ୍ଜାନ୍ ମାସ ସରିଯାଇଥିବାରୁ ଅସ୍ତ୍ରବିରତି ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସିଂ ସ୍ୱଷ୍ଟ କରି ଦେଇଛନ୍ତି

ଦୈନନ୍ଦିନ କାର୍ଯ୍ୟର ରକ୍ଷଣାବେକ୍ଷଣ ସହ ଯାତ୍ରୀମାନଙ୍କର ସୁରକ୍ଷା ଏବଂ ନିର୍ଦ୍ଦିଷ୍ଟ ସମୟରେ ଟ୍ରେନ୍ଗୁଡ଼ିକର ଯାତ୍ରା ଉପରେ ଶ୍ରୀ ଗୋଏଲ୍ ଗୁରୁତ୍ୱାରୋପ କରିଛନ୍ତି ନୂଆଦିଲ୍ଲୀରେ ଉତ୍ତର କେନ୍ଦ୍ରୀୟ ଉତ୍ତର ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ରେଳବାଇ କାର୍ଯ୍ୟ ଦକ୍ଷତାର ସମୀକ୍ଷା କରିବା ଅବସରରେ ଶ୍ରୀ ଗୋଏଲ୍ ରେଳବାଇର ସାଧାରଣ ପରିଚାଳକ ଜେନେରାଲ୍ ମ୍ୟାନେଜରମାନଙ୍କୁ ମଧ୍ୟ ସମନ୍ୱିତ ଟ୍ରାଫିକ୍ ବ୍ଲକ୍ଗୁଡ଼ିକ ପାଇଁ ଦୀର୍ଘସ୍ଥାୟୀ ନୀତି ପ୍ରସ୍ତୁତ କରିବା ନେଇ ଗୁରୁତ୍ୱାରୋପ କରିଛନ୍ତି ସେ ପୁଣି କହିଛନ୍ତି ଯେ ଏ ନେଇ ଯାତ୍ରୀମାନଙ୍କୁ ଆଗୁଆ ସୂଚନା ପ୍ରଦାନ କରିବା ଦ୍ୱାରା ସେମାନଙ୍କର ଅସୁବିଧାକୁ ମଧ୍ୟ ହ୍ରାସ କରାଯାଇ ପାରିବ ରେଲ ଭାରତୀୟ ରେଳବାଇ ଜୈବ ପାଇଖାନାକୁ ଭାକ୍ୟୁମ ଜୈବ ପାଇଖାନାକୁ ଉନ୍ତିକରିବା ପାଇଁ ଚିନ୍ତା କରୁଛି ନୂଆଦିଲ୍ଲୀରେ ଏକ ସମ୍ଭାଦ ସଂସ୍ଥାକ୍ତ ସାକ୍ଷାତକାରରେ ରେଳମନ୍ତ୍ରୀ ପୀୟଷ ଗୋଏଲ କହିଛନ୍ତି ଯେ ବିମାନ ସେବା ସହ ସମକକ୍ଷ ହେବା ପାଇଁ ଜୈବ ପାଇଖାନାକୁ ପରିବର୍ତ୍ତନ କରିବା ପାଇଁ ଯୋକନା ରହିଛି

ଶ୍ରୀ ଗୋଏଲ୍ କହିଛନ୍ତି ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଶତପ୍ରତିଶତ କ୍ରିବ ପାଇଖାନାକୁ ଭ୍ୟାକୁମ୍ କ୍ଜେବ ପାଇଖାନାକୁ ପରିବର୍ତ୍ତନ ପାଇଁ ଲକ୍ଷ୍ୟ ରଖାଯାଇଛି ସେ କହିଛନ୍ତି ଯେ ଭ୍ୟାକୁମ୍ ଜେବ ପାଇଖାନାଗୁଡ଼ିକ ଗନ୍ଧହୀନ ଏବଂ ଏହାଦ୍ୱାରା ଟ୍ରାକ୍ଗୁଡ଼ିକ ପରିଷ୍କାର ରହିବ

ମହା ହାଇପର୍ଲୁପ୍ ମୁମ୍ବାଇ ଏବଂ ପୁଣେ ମଧ୍ୟରେ ରେଳଯାତ୍ରା ସମୟ କମ୍ କରିବା ପାଇଁ ମହାରାଷ୍ଟ୍ର ସରକାର ହାଇପର୍ ଲୁପ୍ ଜ୍ଞାନ କୌଶଳର ସହାୟତା ନେଉଛନ୍ତି

ମହାରାଷ୍ଟ୍ର ସରକାର ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ଏକ ଆମେରିକୀୟ କମ୍ପାନିକୁ ଅନୁରୋଧ କରିଛନ୍ତି ସୁଷମା ଭିଜିଟ୍ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଜି ଚାରିଟି ରାଷ୍ଟ୍ର ଇଟାଲୀ ଫ୍ରାନ୍ନ ଲକ୍କମବର୍ଗ ଏବଂ ବେଲ୍ଜିୟମ୍କୁ ଗସ୍ତରେ ଯାଇଛନ୍ତି ବୈଦେଶିକ ମନ୍ତ୍ରଣାଳୟ କହିଛି ଶ୍ରୀମତୀ ସ୍ୱରାଜ ପ୍ରଥମ ପର୍ଯ୍ୟାୟରେ ଆଜି ଇଟାଲୀରେ ପହଞ୍ଚିବେ

ରୋମରେ ଶ୍ରୀମତୀ ସ୍ୱରାଜ ପ୍ରଧାନମନ୍ତ୍ରୀ କୋଷ୍ଟେବ୍କୁ ସାକ୍ଷାତ କରିବା ସହ ଦ୍ୱିପାକ୍ଷିକ ସଂପର୍କ ନେଇ ଇଟାଲି ବୈଦେଶିକ ମନ୍ତ୍ରୀ ଏନ୍ଜୋ ମୋଆଭେରୁ ମିଲାନସିଙ୍କ ସହ ସମୀକ୍ଷା କରିବେ

ପ୍ୟାରିସ୍ ଗସ୍ତ କାଳରେ ସେ ସେଠାକାର ବୈଦେଶିକମନ୍ତ୍ରୀ କ୍ରିନ ୟାଭିସ୍ ଲେ ଡ୍ରିଆନଙ୍କ ସହ ଦ୍ୱିପାକ୍ଷିକ ସଂପର୍କ ନେଇ ଆଲୋଚନା କରିବେ

ଏହା ହେଉଛି ଜଣେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କର ପ୍ରଥମ ଲକ୍ସମବର୍ଗ ଗସ୍ତ ଗସ୍ତ କାଳରେ ସେ ସେଠାକାର ପ୍ରଧାନମନ୍ତ୍ରୀ ଜାଭିୟର ବେଟେଲଙ୍କୁ ସାକ୍ଷାତ କରିବେ

ଶ୍ରୀମତୀ ସ୍ୱରାଜ ବ୍ରସେଲସରେ ସେଠାକାର ଉପପ୍ଧାନମନ୍ତ୍ରୀ ଏବଂ ବୈଦେଶିକମନ୍ତ୍ରୀ ଡିଡିଆର୍ ରେଣ୍ଡସଙ୍କ ସାକ୍ଷାତ୍ କରିବେ ଏହି ଚାରଟି ୟୁରୋପିୟ ରାଷ୍ଟ୍ରକୁ ଗସ୍ତ ଫଳରେ ବିଭିନ୍ନ ଆଞ୍ଚଳିକ ତଥା ଦ୍ୱିପାକ୍ଷିକ ବିଷୟବସ୍ତୁ ଉପରେ ଆଲୋଚନା ହେବାର ସମ୍ଭାବନା ରହିଚି

ଶ୍ରୀ କୋବିନ୍ଦ ମଧ୍ୟ ଭାରତୀୟ ବ୍ୟବସାୟୀ ପ୍ରତିନିଧିମାନଙ୍କୁ ସାକ୍ଷାତ୍ କରିବା ସହ ଭାରତ ଗ୍ରୀସ୍ ବ୍ୟବସାୟ ଫୋରମ୍କୁ ସମ୍ଘୋଧନ କରିବେ ରାଷ୍ଟ୍ରପତି ତାଙ୍କର ତ୍ରିରାଷ୍ଟ୍ରୀୟ ଗ୍ରୀସ୍ ସରିନାମ ଏବଂ କ୍ୟୁବା ଗସ୍ତ ଅବସରରେ ଗତକାଲି ସନ୍ଧ୍ୟାରେ ଏଥେନୁରେ ପହଞ୍ଚିଛନ୍ତି ତାଙ୍କ ସହ ଏକ ପ୍ରତିନିଧି ଦଳ ଯାଇଛନ୍ତି ଯେଉଁଥିରେ ଇସ୍କାତ୍ ରାଷ୍ଟ୍ରମନ୍ତ୍ରୀ ବିଷ୍ଣୁଦେବ ସାଏ ଏବଂ ଦୁଇ ଜଣ ସାଂସଦ ଅଛନ୍ତି ଗ୍ରୀସ୍କୁ ଚାରିଦିନ ଗସ୍ତ ଅବସରରେ ରାଷ୍ଟ୍ରପତି ଗ୍ରୀସ୍ ରାଷ୍ଟ୍ରପତି ପ୍ରୋକୋପିସ୍ ପାଭଲପାଲୁସ ଏବଂ ପ୍ରଧାନମନ୍ତ୍ରୀ ଆଲେକ୍କିଂ ତିସପାରସଙ୍କୁ ସାକ୍ଷାତ୍ କରିବେ ଗ୍ରୀସ୍ ରାଜଧାନୀରେ ରହଣିକାଳରେ କେତେକ ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱ ବହନ କରୁଥିବା ସ୍ଥଳୀ ଆକ୍ରୋପୋଲିସ୍ ହିଲ୍ ଅଲମ୍ପିକ୍ ଷ୍ଟାଡିୟମ୍ ଏବଂ ଟେମ୍ପଲ ଅଫ୍ କେୟସ୍ ପରିଦର୍ଶନ କରିବେ ଶ୍ରୀ କୋବିନ୍ଦ ମଧ୍ୟ ଅଚିହ୍ନା ସୈନିକ ସ୍କାରକୀ ପରିଦର୍ଶନ କରିବା ସହ ସେଠାରେ ପୁଷ୍ପମାଲ୍ୟ ଅର୍ପଣ କରିବେ

ଗତକାଲି ଗୌହାଟିଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ଶିଳ୍ପପତି ରତନଟାଟାଙ୍କ ଉପସ୍ଥିତିରେ ଗୌହାଟିଠାରେ ଆସନ୍ତାକାଲି ପ୍ରକଳ୍ପର ଭୂମିପ୍ରଜନ କରାଯିବ ଏହି ହସ୍ପିଟାଲଗୁଡ଼ିକ ଆସାମ କ୍ୟାନସର କେୟାର ଫାଉଣ୍ଡେସନ୍ ଅଧୀନରେ ଆସାମ ସରକାର ଓ ଟାଟା ଟ୍ରଷ୍ଟର ମିଳିତ ସହଯୋଗରେ ପ୍ରତିଷ୍ଠା କରାଯିବ

ଉତ୍କ୍ଷେପଣ ପୂର୍ବପ୍ରସ୍ତୁତି ଏବଂ ଉତ୍କ୍ଷେପଣ ପ୍ରକ୍ରିୟା ସବୁ ସମୟ ଅନୁଯାୟୀ କରାଯାଇଛି ବୋଲି ବିବୃତ୍ତିରେ କୁହାଯାଇଛି

ଆଫ୍ଗାନିସ୍ତାନ ଆଫ୍ଗାନିସ୍ତାନ ସରକାର ନିକ ତରଫରୁ ଆତଙ୍କବାଦୀଙ୍କ ବିରୁଦ୍ଧରେ ଅସ୍ତ୍ରବିରତି ଘୋଷଣା କରିଛନ୍ତି ଇଦ୍ ପାଳନ ଅବସରରେ ସେଠାକାର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଅସ୍ରଫ୍ ଘନି ଆତଙ୍କବାଦୀଙ୍କୁ ସରକାରଙ୍କର ଏହି ଘୋଷଣା ଅନୁଯାୟୀ ପଦକ୍ଷେପ ନେବାକୁ ଆହ୍ପାନ ଦେଇଛନ୍ତି ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ତାଲିବାନଙ୍କ ସହ ସମସ୍ତ ପ୍ରକାର ଆଲୋଚନା ପାଇଁ ତାଙ୍କ ସରକାର ପ୍ରସ୍ତୁତ ସେଥିପାଇଁ ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଗେଇ ଆସିବାକୁ ତାଲିବାନ ଗୋଷ୍ଠୀକୁ ରାଷ୍ଟ୍ରପତି ଘନି ଆହ୍ପାନ ଦେଇଛନ୍ତି ରାଷ୍ଟ୍ରପତି କହିଛନ୍ତି ଅସ୍ତ୍ରବିରତି ସମୟରେ ତାଲିବାନ ଆତଙ୍କବାଦୀଙ୍କୁ ଆବଶ୍ୟକୀୟ ମାନବିକ ଏବଂ ମେଡିକାଲ୍ ସହାୟତା ଯୋଗାଇ ଦିଆଯିବ ଏଥିସହ ତାଲିବାନ କଏଦୀମାନେ ସେମାନଙ୍କର ପରିବାରବର୍ଗଙ୍କୁ ମଧ୍ୟ ସାକ୍ଷାତ କରିପାରିବେ ଏହି ଅବସରରେ କିଛି ତାଲିବାନ କଏଦୀଙ୍କୁ ମୁକ୍ତ କରାଯାଇଛି ବୋଲି ରାଷ୍ଟ୍ରପତି ଶ୍ରୀ ଘନି ଘୋଷଣା କରିଛନ୍ତି

ଗତକାଲି ଚାରିଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା